ସେହି ଜିଲ୍ଲଗୁଡ଼ିକ ହେଉଛି ଖୋର୍ଦ୍ଧା ଗଞ୍ଠାମ କଟକ କେନ୍ଦ୍ରାପଡ଼ା ଅନୁଗୁଳ ପୁରୀ ନୟାଗଡ଼ ଯାକପୁର ଜଗତ୍ସିଂହପୁର ଭଦ୍ରକ ବାଲେଶ୍ୱର ଢେଙ୍କାନାଳ ସମ୍ୟଲପୁର ଓ ଝାରସୁଗୁଡ଼ା

ଏଟିଏମ୍ଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ସହ ସର୍ବଦା ନଗଦ ଟଙ୍କା ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି

ଏହି ସମୟ ମଧ୍ଘରେ ରାଜ୍ୟର ବିଭିନ୍ନ ମୁଖ୍ୟ ଡାକଘରେ ଥିବା ପୋଷ ଅଫିସ୍ ପାସ୍ପୋର୍ଟ ସେବାକେନ୍ଦ୍ରଗୁଡ଼ିକ ମଧ୍ଧ ବନ୍ଦ ରହିବ

ପାଣିପାଗ ରାଜ୍ୟର ଉପକକଳ ଓଡ଼ିଶା ସମେତ ଅନ୍ୟ କେତେକ ସ୍ତାନରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷାର ସମ୍ଭାବନା ରହିଛି ବିଶେଷକରି କୋରାପୁଟ ମାଲକାନଗିରି ରାୟଗଡ଼ା ଗକପତି କକ୍ଷମାଳ ନୟାଗଡ଼ କେନ୍ଦୁଝର ମୟରଭଞ୍ ବାଲେଶ୍ୱର ନବରଙ୍ଙପୁର ଓ ଗଞ୍ଞାମ ଜିଲ୍ଲାର କେତେକ ସ୍ଚାନରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଓ ବକ୍ରପାତ ନେଇ ପାଶିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି